ଦିନକ୍ ଦିନ ଆକ୍ରାନ୍ଡଙ୍କ ସଂଖ୍ୟା ବଢିଚାଲିଛି

ସେ କହିଛନ୍ତି ଯେ ଭୁବନେଶ୍ୱରର ପ୍ରତି ୱାର୍ଡରେ ଘରକୁ ଘର ଯାଇ ଥର୍ମାଲ୍ ସ୍କ୍ରିନିଂ କରାଯାଉଛି

ଏହି ବନ୍ଦ ସମୟରେ ଚିକିହାଳୟ ପରିସରକୁ ବିଶୋଧନ କରାଯିବ

ବୈଠକ ପୂର୍ବରୁ କୋଭିଡ ନାଇଛନ୍ ଟେଷ୍ ନେଇ ଆଲୋଚନା ହେବ ବୋଲି ଜଣାପଡିଛି

କେବଳ ପ୍ରଶ୍ନ କାଳରେ ଛାଡି ନିୟମାନୁସାରେ ସବୁ ବ୍ୟବସ୍ଚା ରହିବ ଯେପରିକି ଶୃନ୍ୟକାଳ ମୁଲତବୀ ପ୍ରସ୍ତାବ ମୋସନ କଲିଂ ଆଟେନସନ ରହିବ

ଦର୍ଶକଙ୍କ ଗ୍ୟାଲେରୀରେ ମଧ୍ଧ ବସିବାର ବ୍ୟବସ୍କା କରାଯିବ ସଂସଦର ଭଳି ବିଧାୟକଙ୍ ସିଟ୍ ସାମୁ

ଏଥି ସହିତ ବିଗତ ବର୍ଷ ତୁଳନାରେ କୋଇଲାର ବଜାର ମିଲ୍ୟ ଯଥେଷ୍ ହ୍ରାସ ପାଇଥିବା ପରିଲକ୍ଷିତ ହେଉଛି